ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ବିଲ୍କୁ ଉପସ୍ଥାପନ କରାଯିବ

ଚିକିତ୍ସା ଶାସ୍ତ୍ର ପ୍ରଜନନ ଶାସ୍ତ ମାନବୀୟ କାରଣ ଓ ସାମାଜିକ କାରଣକୁ ଭିତ୍ତିକରି ଗର୍ଭପାତ ପାଇଁ ମହିଳାମାନଙ୍କୁ ନିରାପଦ ତଥା ଆଇନଗତ ସହାୟତା ପ୍ରଦାନ କରିବା ହେଉଛି ଏହି ବିଲ୍ର ମଳଲକ୍ଷ୍ୟ

ଏହି ବିଲ୍ ଏବେ ରାଜ୍ୟସଭାରେ ଅଟକି ରହିଛି ଏହି ସଂଶୋଧନଦ୍ୱାରା ହୋମିଓପ୍ୟାଥି ଶିକ୍ଷାକ୍ଷେତ୍ରରେ ନୀତିଗତ ସଂସ୍କାର ଅଣାଯାଇପାରିବ

ଏହି ବିଲ୍ ମଧ୍ୟ ରାଜ୍ୟସଭାରେ ଅଟକି ରହିଛି ପ୍ରସ୍ତାବିତ ଆଇନ ଭାରତୀୟ ଚିକିତ୍ସା ଶିକ୍ଷା ବ୍ୟବସ୍ଥାରେ ଆବଶ୍ୟକ ନୀତିଗତ ସଂସ୍କାର ଆଶିବାକୃ ଉଦ୍ଦିଷ୍ଟ ତା'ଛଡ଼ା ସର୍ବସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସ୍ୱଚ୍ଚତା ଓ ଉତ୍ତରଦାୟିତାକୁ ମଧ୍ୟ ଏହା ନିଶ୍ଚିତ କରିବ କମିଶନ୍ ଦେଶର ପ୍ରତ୍ୟେକ ଭାଗରେ ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଣ ଦିଗରେ ପଦକ୍ଷେପ ନେବ ଭାରତୀୟ ଚିକିତ୍ସ ବ୍ୟବସ୍ଥା ସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକର ସାବଲୀଳତାପାଇଁ ଏଥିରେ ସଂଶୋଧନ ଅଣାଯାଇଛି ଏନ୍ସିଆଇଏମ୍ ସ୍ଥାପନ ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିକିତ୍ସା କ୍ଷେତ୍ରର ଯୋଗ୍ୟ ପେସାଦାରମାନଙ୍କର ଯୋଗାଇ ଏ କ୍ଷେତ୍ରରେ ସମାନତା ଆଣିବା ଓ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୈତିକତାର ଏକ ବାତାବରଣ ସୃଷ୍ଟି କରିବା ଇସି ପରବେଶ୍ ବିକାଶପୁରୀଠାରେ ଏକ ନିର୍ବାଚନ ର୍ୟାଲିରେ ବିକେପି ଏମ୍ପି ପରବେଶ୍ ସାହିବ ସିଂହଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ୍ ଆଜି ତାଙ୍କୁ ନୋଟିସ୍ ଜାରି କରିଛି ଆସନ୍ତାକାଲି ସୁଦ୍ଧା ଜବାବ୍ ଦେବାକୁ ତାଙ୍କୁ କୁହାଯାଇଛି ପରବେଶ୍ ସିଂହଙ୍କଦ୍ୱାରା ଉତ୍ତେଜନା ସୃଷ୍ଟିକାରୀ ଭାଷାର ବ୍ୟବହାର କରାଯିବା ବିଷୟରେ ଦିଲ୍ଲୀ ସିଇଓ ନିର୍ବାଚନ କମିଶନ୍ଙ୍କୁ ଜଣାଇବା ପରେ ଏହି ନୋଟିସ୍ ଜାରି କରାଯାଇଛି ଇସି ଅନୁରାଗ୍ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ଏମ୍ପି ପରବେଶ୍ ସାହିବ୍ଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ତାରକା ପ୍ରଚାରକ ତାଲିକାରୁ ତୁରନ୍ତ ହଟାଇବାପାଇଁ ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛି ନିର୍ବାଚନ ପ୍ରଚାର ସମୟରେ ସେମାନେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କମିଶନ୍ ଏହି ନିର୍ଦ୍ଦେଶ ଜାରି କରିଛି ଗତକାଲି ନିର୍ବାଚନ କମିଶନ୍ ଅନୁରାଗ ଠାକୁରଙ୍କୁ ନୋଟିସ୍ କାରି କରି ଆସନ୍ତାକାଲି ସୁଦ୍ଧା ଜବାବ୍ ଦେବାକୁ କହିଥିଲା କେଡିୟୁ କିଶୋର ପଓ୍ୱନ୍ ଏକ୍ସପେଲ୍ ଜନତା ଦଳ ୟୁନାଇଟେଡ୍ ସଭାପତି ତଥା ବିହାର ମ୍ରଖ୍ୟମନ୍ତ୍ରୀ ନୀତିଶ୍ କୁମାର ଦଳ ବିରୋଧି କାର୍ଯ୍ୟପାଇଁ ଆକି ପାର୍ଟି ଉପସଭାପତି ପ୍ରଶାନ୍ତ କିଶୋର ଓ ସାଧାରଣ ସମ୍ପାଦକ ପଓ୍ୱନ୍ କୁମାର ବର୍ମାଙ୍କୁ ପାର୍ଟିରୁ ବହିଷ୍କାର କରିଛନ୍ତି ସିଏଏ ପ୍ରତି ନୀତିଶ୍ କୁମାରଙ୍କ ସମର୍ଥନ ଉପରେ ପ୍ରଶ୍ନବାଚୀ ଉତ୍ଥାପନ କରି ସେହି ଦୁଇ ନେତା ସର୍ବସାଧାରଣରେ ମନ୍ତବ୍ୟ ଦେବାର କିଛି ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍କଭି ନେଇଛନ୍ତି ସେମାନେ ନାଗରିକ ସଂଶୋଧନ ଆଇନ ଉପରେ ଏନ୍ଡିଏ ସରକାରଙ୍କର ଖୋଲାଖୋଲି ସମାଲୋଚନା କରିଆସୁଥିଲେ ସଂଶୋଧିତ ନାଗରିକ ଆଇନ ଅନୁସାରେ ପାକିସ୍ତାନ ଆଫଗାନିସ୍ତାନ ଓ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ପ୍ରଶାନ୍ତ କିଶୋର ଓ ପୱନ୍ କୁମାର ବର୍ମା ଏହି ଆଇନର ସମ୍ଭାବ୍ୟ ଅପବ୍ୟବହାର ଓ ଏହା ମାଧ୍ୟମରେ ଲୋକମାନଙ୍କ ହଇରାଣ ହରକତ କରାଯିବା ବିଷୟକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ

ଦୁଇ ଦେଶ ପ୍ରତ୍ୟକ୍ଷ କଥାବାର୍ତ୍ତା ମାଧ୍ୟମରେ ସେମାନଙ୍କର ସମସ୍ତ ବିବାଦର ସମାଧାନ କରିବାକୁ ଭାରତ ଆହ୍ୱାନ ଦେଇଛି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗ ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଭାରତ ସର୍ବଦା ପାଲେଷ୍ଠିନୀୟ ସମସ୍ୟାକୁ ସମର୍ଥନ କରିଆସିଛି ଓ ଦୁଇ ଦେଶ ମିଶି ଏହାର ସମାଧାନ କରିବାକୁ ସେମାନଙ୍କୁ ଆହ୍ୱାନ ଦେଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ତାଙ୍କର ମଧ୍ୟ ପ୍ରାଚ୍ୟ ଶାନ୍ତି ଯୋଜନା ଉନ୍କୋଚନ କରିବାର ଠିକ୍ ଦିନକ ପରେ ଭାରତ ଏହାର ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଛି ଭାରତ କହିଛି ଆମେରିକାଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ସମେତ ଉଭୟ ଦେଶ ପରସ୍କର ସହ କଥାବାର୍ତ୍ତା କରି ଉଭୟ ପାଇଁ ଗ୍ରହଣଯୋଗ୍ୟ ହେବା ଭଳି ଏକ ଦ୍ୱି ରାଷ୍ଟ୍ରୀୟ ସମାଧାନ ପନ୍ଥା ଖୋଜି ବାହାର କରିବା ଉଚିତ ଶ୍ରୀ କୁମାର କହିଛନ୍ତି ଭାରତ ସେହି ଅଞ୍ଚଳର ବିକାଶ ପାଇଁ ତା'ର ସମର୍ଥନ ଅବ୍ୟାହତ ରଖିବ ଓ ଉଭୟ ପକ୍ଷ ସହ ସୁସମ୍ପର୍କ ସ୍ଥାପନ ଜାରି ରଖିବ ଏସ୍ସି ନିର୍ଭୟା ନର୍ଭୟା ସାମ୍ରହିକ ବଳାକାର ଓ ହତ୍ୟା ମାମଲାର ଚାରିଜଣ ଦୋଷୀବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଦୋଷୀ ମୁକେଶ କୁମାର ସିଂର କ୍ଷମା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ଆର୍ଭାନ୍ମମତୀଙ୍କ ଅଧ୍ୟକ୍ଷତାରେ ଏକ ତିନିଜଶିଆ ଖଣ୍ଡପୀଠ କହିଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମା ଆବେଦନକୁ ତୁରନ୍ତ ଖାରଜ କରାଯିବା ଅର୍ଥ ନୁହେଁ ଯେ ରାଷ୍ଟ୍ରପତି ଏହାକୁ ଭଲଭାବେ ପରୀକ୍ଷା ନିରୀକ୍ଷା କରିନାହାନ୍ତି ଖଣ୍ଡପୀଠ କହିଛନ୍ତି ନିମୁ ଅଦାଲତ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ ସମେତ ସମସ୍ତ ଦସ୍ତାବିଜଗୁଡ଼ିକୁ ରାଷ୍ଟ୍ରପତିଙ୍କୁ ଦାଖଲ କରାଯାଇଥିଲା ଏହା ପରେ ରାଷ୍ଟ୍ରପତି ଦୋଷୀ ବ୍ୟକ୍ତିମାନଙ୍କର କ୍ଷମା ଆବେଦନ ଉପରେ ବିଚାର କରିଥିଲେ ସୁପ୍ରିମକୋର୍ଟ ପୁଣି କହିଛନ୍ତି ଜଣେ ଦୋଷୀ ବ୍ୟକ୍ତି ଜେଲ୍ ଭିତରେ ଅତ୍ୟାଚାରର ଶିକାର ହେବା' ତା'ର କ୍ଷମା ଆବେଦନ ବାତିଲ କରିବାକୁ ଚାଲେଞ୍ଜ କରିବା ପାଇଁ ଏକ ଭିଭିଭୂମି ହୋଇପାରିବ ନାହିଁ ମୁକେଶ ସିଂ ତା'ର କ୍ଷମା ଆବେଦନକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିବାକୁ ଚାଲେଞ୍ଜ କରି କୋର୍ଟରେ ଆବେଦନ କରିଥିଲା ଇତିମଧ୍ୟରେ ଆଉ ଜଣେ ଦୋଷୀ ବ୍ୟକ୍ତି ଅକ୍ଷୟ କୁମାର ଏକ କ୍ଷମା ଆବେଦନ ସହ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ତାର ଓକିଲ ଏପି ସିଂ କହିଛନ୍ତି ଆବେଦନକାରୀ କିଛି ଅତିରିକ୍ତ ଦସ୍ତାବିଜ ସହ ପିଟିସନ ଦାଖଲ କରିବାକୁ ସୁପ୍ରମିକୋର୍ଟ ରେଜିଷ୍ଟ୍ରି ତାଙ୍କୁ କହିଛନ୍ତି ଏବଂ ସେହି ଅନୁସାରେ ସେ ଦସ୍ତାବିଜ ସଂଗ୍ରହ କରୁଛନ୍ତି ହେଲ୍ଥ୍ କରେନା ଭାଇରସ୍ ଚୀନ୍ରେ କରୋନା ଭୂତାଣ ସଂକ୍ରମଣ ଦୃଷ୍ଟିରୁ ଏହାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରସ୍ତୁତିକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମୀକ୍ଷା କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧିମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ଚୀନ୍କୁ ଗସ୍ତ ନ କରିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନଙ୍କୁ ନିବେଦନ କରାଯାଇଛି ଚୀନ୍ରୁ ଆସୁଥିବା ସମସ୍ତ ଯାତ୍ରୀ ସେମାନଙ୍କର ସ୍ୱାସ୍ଥ୍ୟର ଭଲଭାବେ ପରୀକ୍ଷା କରିନେବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଉଛି

ଇତିମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ଚୀନ୍ର ହୁବେଇ ପ୍ରଦେଶର ଓ୍ୱହାନ୍ ରୁ ସମସ୍ତ ଭାରତୀୟ ନାଗରିକମାନଙ୍କ ଖାଲି କରିବାରେ ସହଯୋଗ କରିବାପାଇଁ ଚୀନ୍ ସରକାରଙ୍କୁ ଅନୁରୋଧ କରିଛି

ତେବେ ସୀମାରେ ଏଥିଯୋଗୁଁ କାହାରି ପ୍ରାଣହାନୀ ଘଟିଥିବାର ଖବର ମିଳି ନାହିଁ ସେହି ଅଞ୍ଚଳର କିଛି ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାର କୁହାଯାଇଛି ପାକିସ୍ତାନୀ ଗୁଳିଗୋଳା ବର୍ଷଣର ଭାରତୀୟ ଯବାନମାନେ ଠିକଣା ଜବାବ ଦେଇଛନ୍ତି ସର୍ବଶେଷ ଖବର ମିଳିବାବେଳକୁ ଗୁଳି ବିନିମୟ ଜାରି ଥିଲା

ଭାରତ ପକ୍ଷରୁ ରୋହିତ ଶର୍ମା ଶେଷ ଦୁଇ ବଲ୍ରେ ଦୁଇଟି ଛକା ମାରି ଭାରତକୁ ବିଜୟୀ କରାଇଥିଲେ

ଜାଭେଲିନ୍ ନୀରକ୍ ଭାରତର ଜାଭେଲିନ୍ ଥ୍ରୋ ପ୍ରତିଯୋଗୀ ନିରଜ ଚୋପ୍ଡା ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି